ଅନ୍ୟପକ୍ଷରେ ହୀରାକୃଦ ଜଳଭଣ୍ତାରର ଉପରମ୍ରଣ୍ଡରେ ବର୍ଷା ଯୋଗ୍ରଁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି

ଜଳଭଣାରର ଜଳସ୍ତର ସ୍ତିତିକୁ ଅନୁଧ୍ଯାନ କରି ସେହିସମୟରେ କେତୋଟି ଗେଟ୍ ଖୋଲାଯିବ ତାହା ନିଶ୍ୱିତ କରାଯିବ ବୋଲି କୁହାଯାଇଛି

ଏହି ବୈଠକରେ ପୂର୍ବତନ ସଭାପତି ରାହୁଲ ଗାଧୀ ଏବଂ ସୋନିଆ ଗାଧୀ ଅନୁପସ୍ଥିତ ଥିଲେ

ଏହି ସମାରୋହରେ କିଲ୍ଲାସ୍ତରୀୟ ବିଚାରବିଭାଗୀୟ ଅଧିକାରୀଙ୍କ ସମେତ ପ୍ରଶାସନିକ ଅଧିକାରୀଗଣ ଉପସ୍ରିତ ଥିଲେ

ଅନ୍ୟାନ୍ୟ ରାକ୍ୟ ତୁଳନାରେ ଏହା ଯଥେଷ ଅଧିକ ବୋଲି ଏହି ଚିଠାନୀତିରେ ପ୍ରକାଶ ପାଇଛି